ସେଠାରେ ଦୁଇ ନେତା ବିଶ୍ୱର ସର୍ବବୃହତ ମୋବାଇଲ୍ ଫୋନ୍ କାରଖାନାକୁ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି ସାମସଙ୍ଗର ଏହି ନୂଆ ମୋବାଇଲ୍ ଫୋନ୍ କାରଖାନା ଆରମ୍ଭ ହେବା ସହ ଭାରତର 'ମେକ୍ ଇନ୍ ଇଣ୍ଡିଆ' ଓ 'ସ୍କିଲ୍ ଇଣ୍ଡିଆ' କାର୍ଯ୍ୟକ୍ରମରେ ବଡ଼ଧରଣର ଉନ୍ନତି ଘଟିବାକୁ ଯାଉଛି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଚାରିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସହ ଗାନ୍ଧିସ୍କୃତି ପରିଦର୍ଶନ କରିବେ ପୂର୍ବରୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଶ୍ରୀ ମୁନ୍ ଜେ ଇନ୍ଙ୍କୁ ସାକ୍ଷାତ କରିଥିଲେ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର ଟ୍ୱିଟ୍ କରି କହିଛନ୍ତି ଦୁଇ ନେତାଙ୍କ ମଧ୍ୟରେ ଗଠନମୂଳକ ଆଲୋଚନା ହୋଇଥିଲା ଓ ସ୍ୱତନ୍ତ ଭାଗିଦାରୀ ସମ୍ପର୍କକୁ ବିଭିନ୍ନ କ୍ଷେତ୍ରକୁ ସମ୍ପ୍ରସାରିତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ ଶ୍ରୀ ମୁନ୍ ଭାରତକୁ ଚାରିଦିନ ଗସ୍ତରେ ଆସି ଗତକାଲି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ପହଞ୍ଚିଥିଲେ ଇଣ୍ଡିଆ ସାଉଥ୍ କୋରିଆ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ କେ ଇନ୍ କହିଛନ୍ତି କୋରିଆ ଉପଦ୍ୱୀପ ନିକଟସ୍ଥ ଚାରୋଟି ମହାଶକ୍ତି ସହ ତାଙ୍କ ଦେଶର ସମ୍ପର୍କ ଯାହା ରହିଛି ଭାରତ ସହ ତାଙ୍କ ଦେଶର ସମ୍ପର୍କକୁ ସେହି ସ୍ତରକୁ ନେଇଯିବାକୁ ସେ ପ୍ରତିଶ୍ରତିବଦ୍ଧ ନୂଆଦିଲ୍ଲୀରେ ଭାରତ କୋରିଆ ବ୍ୟବସାୟିକ ଫୋରମ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୁନ୍ କହିଛନ୍ତି ତାଙ୍କ ସରକାରଙ୍କ ନୂଆ ଦକ୍ଷିଣାଞ୍ଚଳ ନୀତିରେ ଏହି ପ୍ରତିଶ୍ରତିବଦ୍ଧତା ପ୍ରକାଶ କରାଯାଇଛି ଯାହା ଅନୁସାରେ ଅର୍ଥନୈତିକ ସମ୍ପର୍କରୁ ଆଗକୁ ଅଗ୍ରସର ହୋଇ ସମୃଦ୍ଧ ଜନକୈନ୍ଦ୍ରୀକ ସଂପ୍ରଦାୟ ଶାନ୍ତି ସ୍ଥାପନର ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ତାଙ୍କ ଦେଶର ନୂଆ ଦକ୍ଷିଣାଞ୍ଚଳ ନୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ ଇଷ୍ଟ ନୀତି ସହ ଯୋଡ଼ି ହୋଇଛି ଏହି ଅବସରରେ ଉଦ୍ବୋଧନ ଦେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଭାରତ ବର୍ତ୍ତମାନ ସବୁଠୁ ଦୂତ ବିକାଶକାରୀ ଅର୍ଥନୀତି ହୋଇଛି ଓ ଦକ୍ଷିଣ କୋରିଆର ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଭାରତରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ସେ କହିଛନ୍ତି ଏନ୍ଡିଏ ସରକାର ଭାରତରେ ବ୍ୟବସାୟକୁ ସହଜ କରିବାକୁ ପ୍ରତିଶ୍ରତିବଦ୍ଧ ରାଜନାଥ ସିଂ ସିଲଙ୍ଗ୍ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଗତ ଚାରିବର୍ଷ ଭିତରେ ଉତ୍ତର ପୂର୍ବାଞ୍ଚଳର ନିରାପତ୍ତା ପରିସ୍ଥିତିରେ ଅଭୁତପୂର୍ବ ଉନ୍ନତି ଘଟିଛି

ସେ କହିଛନ୍ତି ଆସାମ ମେଘାଳୟ ନାଗାଲାଣ୍ଡ ଓ ଅର୍ରଣାଚଳ ପ୍ରଦେଶରେ ଏହି ଉନ୍ନତି ଘଟିଥିବା ବେଳେ ତ୍ରିପୁରା ମିକୋରାମ୍ ଓ ସିକିମ୍ରେ ବିଦ୍ରୋହାତ୍ଲକ କାର୍ଯ୍ୟ ସମ୍ପର୍ଶ୍ଣ ଲୋପ ହୋଇଛି

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଏକ ଟ୍ୱିଟ୍ କରି କହିଛନ୍ତି ସେହି ଅନୁଷ୍ଠାନଗୁଡ଼ିକୁ ସମ୍ପର୍ଶ୍ଣ ସ୍ୱାୟତତା ପ୍ରଦାନ କରୁଥିବା ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍କଭି ସେ କହିଛନ୍ତି ଏହି ମର୍ଯ୍ୟଦା ପ୍ରଦାନ ଦ୍ୱାରା ସେହି ଅନୁଷ୍ଠାନଗୁଡ଼ିକର ଦୂତ ବିକାଶ ଘଟିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବ ଓ ମାନରେ ଉନ୍ନତି ଘଟିବ ଏହାଦ୍ୱାରା ସେଗୁଡ଼ିକ ବିଶ୍ୱସ୍ତରୀୟ ଅନୁଷ୍ଠାନ ହୋଇପାରିବ

ଭାରତୀୟ ଛାତ୍ରମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ଓ ଗବେଷଣା ସୁବିଧା ଯୋଗାଇବା ଲକ୍ଷ୍ୟରେ ଏହି ଉତ୍କର୍ଷ ଅନୁଷ୍ଠାନ ଯୋଜନା ଆରମ୍ଭ କରାଯାଇଛି ଏହାଦ୍ୱାରା ଦେଶର ସାଧାରଣ ଶିକ୍ଷାର ସ୍ତରରେ ଉନ୍ନତି ଘଟିବ ୟୁପି ଜେଲ୍ କିଲ୍ ଉତ୍ତରପ୍ରଦେଶ ସରକାର ଆଜି ସକାଳେ ବାଘପତ ଜେଲ୍ ପରିସରରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରେମ ପ୍ରକାଶ ସିଂ ଓରଫ୍ ମୁନା ବଜରଙ୍ଗିର ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଏସ୍ସି ହସ୍କିଟାଲ୍ସ ସୁପ୍ରିମ୍କୋର୍ଟ କହିଛନ୍ତି ରାଜଧାନୀ ଦିଲ୍ଲୀରେ ରିହାତି ମୂଲ୍ୟରେ କମି ପାଇଥିବା ସମସ୍ତ ବେସରକାରୀ ହସ୍ୱିଟାଲ୍ଗୁଡ଼ିକୁ କିଛି କିଛି ମାତ୍ରାରେ ଗରିବ ଲୋକମାନଙ୍କର ମାଗଣାରେ ଚିକିତ୍ସା କରିବାକୁ ପଡ଼ିବ ସୁପ୍ରିମ୍କୋର୍ଟ କହିଛନ୍ତି ଗରିବ ଲୋକମାନଙ୍କର ମାଗଶାରେ ଚିକିତ୍ସା କରିବା ନିୟମ ଭିତ୍ତିରେ ସେମାନଙ୍କୁ ରିହାତି ମୂଲ୍ୟରେ କମି ଦିଆଯାଇଛି କଷ୍ଟିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ କହିଛନ୍ତି ବେସରକାରୀ ହସ୍ୱିଟାଲ୍ଗୁଡ଼ିକ ଯଦି ଗରିବ ଲୋକମାନଙ୍କର ଚିକିତ୍ସା କରିବାରେ କୁଷ୍ଠା ପ୍ରକାଶ କରନ୍ତି ତେବେ ସେମାନଙ୍କର ଲିଜ୍ ରଦ୍ଦ କରାଯିବାର ବ୍ୟବସ୍ଥା ରହିଛି

ପ୍ରଧାନ ବିଚାରପତି ଦୀପକ ମିଶ୍ର ଓ ଜଷ୍ଟିସ୍ ଆର୍ ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଶ୍ଚପୀଠ ମୁକେଶ ପବନ ଗୁପ୍ତା ଓ ବିନୟ ଶର୍ମା କରିଥିବା ସମୀକ୍ଷା ଆବେଦନକୁ ଖାରଜ କରି ସମୀକ୍ଷା ଆବେଦନ ଦାଖଲ କରିବାକୁ ସେମାନଙ୍କର ପାଇଁ କୌଣସି ଭିଭି଼ମି ନାହିଁ ବୋଲି ଦର୍ଶାଇଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ରାୟରେ କୌଣସି ତୃଟି ଥିବାର ଦର୍ଶାଇବା ପାଇଁ ଦୋଷୀ ବ୍ୟକ୍ତିମାନେ ବିଫଳ ହୋଇଛନ୍ତି ଖଣ୍ଡପୀଠ ପୁଣି କହିଛନ୍ତି ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିର୍ଦ୍ଧରେ ସେମାନଙ୍କର ଆବେଦନର ବିସ୍ତୃତ ଶୁଣାଶି କରାଯାଇଥିଲା ଓ ଦିଲ୍ଲୀ ହାଇକୋର୍ଟ ରାୟକୁ କାଏମ ରଖି ସୁପ୍ରିମ୍କୋର୍ଟ ଦେଇଥିବା ରାୟର ସମୀକ୍ଷା କରିବାକୁ ସେମାନଙ୍କର କୌଣସି ହକ୍ ନାହିଁ ଚତୁର୍ଥ ଦୋଷୀ ବ୍ୟକ୍ତି ଅକ୍ଷୟ କୁମାର ସିଂ ସୁପ୍ରିମ୍କୋର୍ଟଙ୍କ ରାୟ ଉପରେ କୌଣସି ସମୀକ୍ଷା ପିଟିସନ୍ ଦାଏର କରି ନଥିଲା

ଏସ୍ସି କାଠୁଆ ସୁପ୍ରିମ୍କୋର୍ଟ କାଠୁଆ ଗଣବଳାକାର ଓ ହତ୍ୟା ମାମଲାର ଅଭିଯୁକ୍ତକୁ କାଠୁଆ ଜେଲ୍ରୁ ପଞ୍ଜାବର ଗୁରୁଦାସପୁର ଜେଲ୍କୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଆଠ ସପ୍ତାହ ଭିତରେ ଏକ ଅତିରିକ୍ତ ଅଭିଯୋଗପତ୍ର ଦାଏର କରିବାକୁ କାମ୍ମୁ କାଶ୍କୀର ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋକଦ୍ଦମାକାରୀମାନେ ଯଦି ନିମ୍ନ ଅଦାଲତଙ୍କ ରାୟରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ପଞ୍ଜାବ ହରିଆନା ହାଇକୋର୍ଟରେ ଅପିଲ୍ କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି ଏନ୍ଜିଟି କାଓ ଜାତୀୟ ସବୁଜ ଟ୍ରିବୁନାଲ୍ ଭାରତରେ ଦେଶୀ ଗାଇମାନଙ୍କର ସଂଖ୍ୟା ହ୍ରାସକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ଜଷ୍ଟିସ୍ ଜୱାଦ୍ ରହିମ୍ଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ଚପୀଠ ଦେଶୀ ଗାଇଗୁଡ଼ିକର ସୁରକ୍ଷା ପାଇଁ ରାଜ୍ୟମାନେ ଯଦି କିଛି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଟ୍ରିବୁନାଲ୍କୁ ଜଣାଇବାକୁ ସେମାନଙ୍କୁ କହିଛନ୍ତି ଗାଇମାନଙ୍କର ଗଣନା କରି ସେମାନଙ୍କୁ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ଜଣାଇବାକୁ ଖଣ୍ଡପୀଠ ରାଜ୍ୟଗୁଡ଼ିକୁ କହିଛନ୍ତି ଦେଶୀ ଗାଇଗୁଡ଼ିକୁ ମାଂସ ଉଦ୍ଦେଶ୍ୟରେ ମରାଯିବାରୁ ସେମାନଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାରମାନେ କୌଣସି ସ୍ଥାନୀୟ ଆଇନ୍ ପ୍ରଣୟନ କରିଛନ୍ତି କି ବୋଲି ମଧ୍ୟ ଖଶ୍ଚପୀଠ ଘୋଷଣା କରିଚ୍ଛନ୍ତି ଜେକେ ଗ୍ରେନେଡ୍ ଆଟାକ୍ ଜାମ୍ମୁ କାଶ୍ମୀରର ପୁଲୁୱାମା ଜିଲ୍ଲାର ତ୍ରାଲ୍ ସବ୍ଡିଭିଜନ୍ରେ ବଟଗୁଣ୍ଡ ଗ୍ରାମଠାରେ ଅଞ୍ଜାତ ଉଗ୍ରବାଦୀମାନେ ସିଆର୍ପିଏଫ୍ ପହରାଦାର ଦକ ଉପରକୁ ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଏଥିରେ କ'ଣ କ୍ଷୟକ୍ଷତି ଘଟିଛି ସେ ସଂକ୍ରାନ୍ତରେ କୌଣସି ଖବର ଏ ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ ଆକି ସକାଳୁ ଏ ମଧ୍ୟରେ ଏହା ହେଉଛି ଏ ଧରଣର ଦ୍ୱିତୀୟ ଆକ୍ରମଣ ପୂର୍ବରୁ ସନ୍ଦିଗ୍ଧ ଉଗ୍ରବାଦୀମାନେ ଆଜି ସକାଳେ ତ୍ରାଲ୍ ସହର ସ୍ଥିତ ସିଆର୍ପିଏଫ୍ ଶିବିର ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ ସେହି ଘଟଣାରେ କେହି ମୃତାହତ ହୋଇ ନଥିଲେ ଅମରନାଥ ଯାତ୍ରୀ ଡାଏଡ୍ ଦକ୍ଷିଣ କାଶ୍ମୀରର ଅନନ୍ତନାଗ କିଲ୍ଲାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଆକି ଦୁଇ ଜଣ ଅମରନାଥ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି ସରକାରୀ ସ୍ନୁତ୍ରରୁ ମିଳିଥିବା ଖବର ଅନୁସାରେ ଅମରନାଥ ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ସେହି ଦୁଇ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି

ମୁମ୍ବାଇ ରେନ୍ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ପ୍ରବଳ ମୌସୁମୀ ବର୍ଷା ହୋଇ ସଡ଼କ ଓ ରେଳ ଲାଇନ୍ରେ ପାଣି କମି ଯିବାରୁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇ ପଡ଼ିଛି ଚଳିତ ବର୍ଷା ରତୁରେ ଗୋଟିଏ ଦିନରେ ଏହା ଏପର୍ଯ୍ୟନ୍ତ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଏହି ବର୍ଷା ଯୋଗୁଁ ସମଗ୍ର ସହରରେ ଉଭୟ ସଡ଼କ ଓ ରେଳପଥରେ ଚଳାଚଳ ମନ୍ତର ହୋଇଛି ଆମ ସମ୍ଭାଦଦାତାର ଜଣାଇଛନ୍ତି ମୁମ୍ବାଇର କେନ୍ଦ୍ରୀୟ କୁର୍ଲା ସିଅନ୍ ଓ ଦାଦର ଅଞ୍ଚଳରେ ଅଧିକ ପାଣି ଜମା ହୋଇଯାଇଛି ରାଜ୍ୟ ସରକାର ଆଗୁଆ ସତର୍କତାମ୍ବଳକ ପଦକ୍ଷେପ ସ୍ୱର୍ପ ମୁମ୍ବାଇ ମେଟ୍ରୋପଲିଟାନ୍ ଅଞ୍ଚଳର ସମସ୍ତ ସ୍କୁଲ୍ ଓ କଲେଜ୍ରେ ଛୁଟି ଘୋଷଣା କରିଛନ୍ତି

ଆସନ୍ତାକାଲି ପର୍ଯ୍ୟନ୍ତ ମୁମ୍ୟାଇରେ ମୁଷଳଧାରାରେ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସ୍କୋଟସ୍ ମିନିଷ୍ଟର୍ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ୍ ଜାତୀୟ ସ୍ତରୀୟ ତୀର ଚାଳନା ପ୍ରତିଯୋଗୀ ଗୋହେଲା ବୋରୋଙ୍କ ଡାକ୍ତରୀ ଚିକିତ୍ସା ପାଇଁ ପାଞ୍ଚ ଲକ୍ଷ୍ୟ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି କ୍ରୀଡ଼ାବିତ୍ମାନଙ୍କ ପାଇଁ ଥିବା ପଶ୍ଚିତ ଦିନ୍ ଦୟାଲ୍ ଉପାଧ୍ୟାୟ ଜାତୀୟ କଲ୍ୟାଣ ପାଣ୍ଠିରୁ ଏହି ଆର୍ଥିକ ସହାୟତା ଦିଆଯାଇଛି